ତେଶୁ ବିଧାୟକମାନେ ଚାଲିଚାଲି ଯାଉଥବାର ଦେଖବାକୁ ମିଳିଥଲା ସଚିବାଳୟ ମାର୍ଗରେ ଥିବା ଏକି ଅଫିସ୍ ସଚିବାଳୟ ପିଏମ୍ ଆଦି ବିଭିନୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଚାଲିଚାଲି ଆସୁଥିବା ଦେଖାଯାଇଥିଲା

ପରେ ବାଦାମବାଡ଼ି ଲିଙ୍କ୍ରୋଡ୍ ଆଦି କଟକର ବିଭିନ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଅପରପକ୍ଷରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସମ୍ମଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ବନ୍ଦକୁ ଦୃଷ୍କିରେ ରଖ୍ ବିପିୟୁଟି ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି

ଏହାଛଡା ଜଳ ନିଷ୍କାସନ ପାଇଁ ଉଚ୍ଚଶକ୍ତିସମ୍ମନ୍ ମୋଟରପମ୍ମ ଲଗାଯିବ

ଆରୋଗ୍ୟ କେନ୍ଦ୍ର ହେବା ପରେ ଡାକ୍ତର ଷ୍ଟାଫ୍ନର୍ସଙ୍କ ସହ ସମସ୍ତ ବୈଷୟିକ କର୍ମଚାରୀ ନିୟୋଜିତ ହୋଇଛନ୍ତି

ସେଠାରେ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନା ଅଧୀନରେ ଆରୋଗ୍ୟ କେନ୍ଦ୍ରରେ ପରିବର୍ତିତ କରାଯାଇଛି

ଏଆଇସିସି ଅଧ୍ଧକ୍ଷ ରାହୁଳ ଗାଧୀଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ଦୂଷିରେ ରଖ୍ ପ୍ରାର୍ଥୀ ତାଲିକା ନେଇ ଚୂଡାନ୍ତ ନିଷ୍ବଉି ଗ୍ରହଣ କରାଯିବାରେ ସାମାନ୍ୟ ବିଳମ୍ୟ ହୋଇଛି ବୋଲି ସେ କହିଛନ୍ତି